ଆଜି ଦୁବାଇଠାରେ ଚେନ୍ନାଇ ସୁପର କିଙ୍ଗସ୍ ଓ ସନ୍ରାଇଜର୍ସ ହାଇଦ୍ରାବାଦ୍ ମଧ୍ୟରେ ମୁକାବିଲା ହେବ

ଯେଉଁମାନେ ନିବ ଅଞ୍ଚଳରେ ରହିବାକୁ ଚାହାନ୍ତି ସେମାନଙ୍କୁ ଏହି ଅଭିଯାନ ଅଧୀନରେ ସ୍ଥାୟୀ ରୋଡଗାର ଓ ଚ୍ଚାବିକା ଯୋଗାଇ ଦେବା ନିମନ୍ତେ ଦୀର୍ଘସାୟୀ ବ୍ୟବସ୍ଥା କରାଯାଇଛି ଏସସି ଫର୍ମ ଲ ନ୍ନତନ ଭାବେ ପ୍ରଣୟନ ହୋଇଥିବା ତିନୋଟି କୃଷି ଆଇନର ସାମ୍ବିଧାନିକ ବୈଧତାକୁ ନେଇ ଆଗତ ମାମଲାରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରକୁ ଚାରି ସପ୍ତାହ ମଧ୍ୟରେ ଉତ୍ତର ମାଗିଛନ୍ତି ପ୍ରଧାନ ବିଚାରପତି ଏସ୍ ଏ ବୋବଡେଙ୍କ ନେତୁତ୍ୱରେ ଗଠିତ ଖନ୍ତପୀଠ କେନ୍ଦ୍ର ସରକାରଙ୍କୁ ଏ ନେଇ ନୋଟିସ୍ ଜାରି କରିଛନ୍ତି

ରାଷ୍ଟ୍ରିୟ ଚ୍ଚନତା ଦଳ ସାଂସଦ ମନୋଚ୍ଚ ଝା କେରଳର କଂଗ୍ରେସ ଲୋକସଭ

ଆବେଦନପତ୍ରରେ ଦର୍ଶାଯାଇଛି ଯେ ସଂସଦରେ ଗୃହୀତ ହୋଇଥିବା ତିନିଟି କୃଷି ଆଇନ କୃଷିଚ୍ଚାତ ଦ୍ରବ୍ୟର ବଚ୍ଚାର ମୂଲ୍ୟ କମିଟି ବ୍ୟବସ୍ଥାକୁ ଭାଙ୍ଗି ଦେବ ଆତ୍ମଜୀବନୀ ଭିକେ ପାଟିଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଡକୁର ବାଲାସାହେବ ଭିକେ ପାଟିଲଙ୍କ ଆତ୍ମଜୀବନୀ ଉନ୍ମୋଚନ କରିବେ ଏବଂ ତାଙ୍କ ସମ୍ମାନରେ ପ୍ରଭାର ଗ୍ରାମୀଣ ଶିକ୍ଷା ସମିତିର ପୁନଃନାମକରଣ କରିବେ ଡକୁର ପାଟିଲ ଏକାଧିକବାର ଲୋକସଭାର ସଦସ୍ୟ ଭାବେ କର୍ତ୍ତବ୍ୟ ସମ୍ପାଦନ କରିଛନ୍ତି

କୃଷି ଏବଂ ସମବାୟ ସମେତ ବିଭିନ୍ନ କ୍ଷେତ୍ରରେ ସେ ନିଜ ଜୀବନକୁ ସମାଜସେବା ନିମନ୍ତେ ଉତ୍ଗ କରିଥିବାରୁ ଆତ୍ମଜୀବନର ନାମ ଏପରି ରଖା ଯାଇଛି

ଗତକାଲି ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ ଅର୍ଥନୀତିରେ ଚାହିଦା ବୃଦ୍ଧି ପାଇବା ଲାଗି ନିଆଯାଇଥିବା ପଦକ୍ଷେପଗୁଡ଼ିକର ସେ ବିସ୍ତୃତ ବିବରଣୀ ପ୍ରଦାନ କରିଛନ୍ତି ଶ୍ରୀମତୀ ସୀତାରମଣ କହିଛନ୍ତି ନୂଆ ପ୍ରସ୍ତାବ ଗୁଡ଼ିକ ଏଲ୍ଟିସି ଭାଉଚର ଓ ପୂଜା ଆଡ୍ଭାନ୍ନ ଯୋଜନା ମାଧ୍ୟମରେ କର୍ମଚାରୀମାନଙ୍କ ହାତକୁ ଅର୍ଥ ଦେଇ ବଜାରରେ ଚାହିଦା ବୃଦ୍ଧି କରିବାକୁ ଉଦ୍ଦିଷ୍ଟ

ସ୍ପାସ୍ଥ୍ୟ ମନ୍ତ୍ରଣାଳୟ କହିଛି କୋବିଡ୍ର ମୁକାବିଲା ପାଇଁ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଣିତ ନିୟମର ଠିକ୍ ରୂପେ ପାଳନ ଯୋଗୁଁ ଦେଶରେ ଆରୋଗ୍ୟ ହାର ବୃଦ୍ଧି ପାଇବା ସହ ମୃତ୍ୟୁ ହାର କମିବାରେ ଲାଗିଛି

ସେହି ରାଜ୍ୟଗୁଡ଼ିକ ମଧ୍ୟରେ ମହାରାଷ୍ଟ୍ର କର୍ଣ୍ଣାଟକ କେରଳ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ରହିଛି ମନ୍ତ୍ରଣାଳୟ କହିଛି କେନ୍ଦ୍ର ସରକାର ରାଜ୍ୟଗୁଡ଼ିକୁ ପାର୍ଷି ଚିକିତ୍ସା ସରଞ୍ଜାମ କେନ୍ଦ୍ରୀୟ ଟିମ୍ ଓ ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ୍ ପ୍ରୋସିକିଓର ଯୋଗାଇ ସେମାନଙ୍କର ସ୍ୱାସ୍ଥ୍ୟସେବାରେ ଉନ୍ନତି ଆଶିଛନ୍ତି

ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏକ ବିବୃଭିରେ କହିଛି ଯେ ଏହି ଇ ସଞ୍ଜୀବନୀ ଟେଲି ମେଡ଼ିସିନ୍ ସେବା ରୋଗୀ ଏବଂ ଡାକ୍ତରଙ୍କ ମଧ୍ୟରେ ଶୀଘ୍ର ଲୋକପିୟତା ହାସଲ କରିବା ସହ ଅଳ୍ପ ସମୟ ମଧ୍ୟରେ ପାଞ୍ଚ ଲକ୍ଷ ଟେଲି ପରାମର୍ଶ ରେକର୍ଡ କରିଛି

କୁଏଡ ସମ୍ରାଟ କ୍ୱଏତର ସମ୍ରାଟ ଶେଖ ସବାହଙ୍କ ବିୟୋଗରେ ଭାରତର ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କ ତରଫରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବର୍ତ୍ତମାନର ସମ୍ରାଟ ଶେଖ ନୱାଫଙ୍କୁ ସାକ୍ଷାତ କରି ଶ୍ରଦ୍ଧାଞ୍ଚଳି ଜ୍ଞାପନ କରିଛନ୍ତି ଶ୍ରୀ ପ୍ରଧାନ ଦିବଂଗତ ସମ୍ରାଟଙ୍କ ଆରବ କ୍ୱଟନୀତିର ଭୀଷ୍ମ ପିତାମହ ଭାବରେ ଏହି ଦିବଂଗତ ନେତା ବିଶ୍ୱରେ ଶାନ୍ତି ସଦଭାବ ଓ ସ୍ଥିରତା ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରି ଦେଶକୁ ପ୍ରତିନିଧିତ୍ୱ କରିଥିଲେ ବୋଲି ଶ୍ରୀ ପ୍ରଧାନ କହିଛଡି ଏହି ଅବସରରେ ଦିବଂଗତ କ୍ୱଏତ ସମ୍ରାଟ ଶେଖ ସବାହ ଭାରତ ସହ ଦ୍ୱିପାକ୍ଷିକ ସମ୍ପର୍କକ୍ତ ମବଭୂତ କରିବା ସହ କୁଏତରେ ବସବାସ କରୁଥିବା ଭାରତୀୟଙ୍କ ମଧ୍ୟ ଉପଯୁକ୍ତ ଯତ୍କ ନେଇଥିବା କେନ୍ଦ୍ରମନ୍ତ୍ରୀ କହିଛନ୍ତି ଶ୍ରୀ ପ୍ରଧାନ ଶୋକ ବ୍ୟର୍ତ୍ତ କରିବା ପରେ କୁଏତର ବର୍ତ୍ତମାନ ସମ୍ରାଟ ଶେଖ ନୱାଫ ଭାରତର ରାଷ୍ଟ୍ରପତି ପ୍ରଧାନମନ୍ତ୍ରୀ ତଥା ଭାରତବାସୀଙ୍କ ପ୍ରତି ତାଙ୍କର ଧନ୍ୟବାଦ ବ୍ୟକ୍ତ କରିଛନ୍ତି ଏହି ଗସ୍ତ ସମୟରେ କୁଏତର ତୈଳମନ୍ତ୍ରୀ ଡା ଖାଲେଦ ଅଲି ଓ ଶ୍ରୀ ପ୍ରଧାନଙ୍କ ମଧ୍ୟରେ ଦୁଇ ଦେଶ ମଧ୍ୟରେ ତୈଳ ଓ ଗ୍ୟାସ କ୍ଷେତ୍ରରେ ପୁଞ୍ଜି ନିବେଶ ନେଇ ଆଲୋଚନା ହୋଇଥିଲା ଶକ୍ତି ସୁରକ୍ଷା ପାଇଁ ଭାରତ ଭଳି ରାଷ୍ଟ୍ର କୁଏଚକୁ ବିଶ୍ୱାସୀ ସହଯୋଗୀ ଭାବରେ ଗ୍ରହଣ କରିଥିବା ଶ୍ରୀ ପ୍ରଧାନ କହିଛନ୍ତି